ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷାନ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଆକିଠାରୁ କଟକଣା

ଦେଶକୁ ସମ୍ଭୋଧିତ କରି ସମ୍ତଙ୍କୁ 'ଆମେ ସୁସ୍କ ରହିଲେ ବିଶ୍ୱ ସୁସ୍କ ରହିବ' ଏହି ମନ୍ତ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି କରୁରି କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବାକୁ ସେ କହିଛନ୍ତି ନିହାତି ଆବଶ୍ୟକ ନ ଥିଲେ ଡାକ୍ତରଖାନା ନ ଯିବାକୁ ପ୍ରଧାନମନ୍ତୀ କହିଛନ୍ତି

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦରରେ ମଧ୍ଧ ସେବାୟତମାନେ ଠାକୁରଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମାପନ କରୁଛନ୍ତି

ୟୁବିଆଇ ଅଧିକ ସୁଧ ଦେବାପାଇଁ ଟେଣ୍ଡର ପକାଇଥିବାରୁ ମହାପ୍ରଭୁଙ୍କ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ଜମା କରିବାକୁ ନିଷ୍ବଉି ହୋଇଛି